ଏହି ସଂକ୍ରମଣ ଚିହ୍ଟ କରିବା ପାଇଁ ବିଶେଷଭାବରେ ବିଦେଶରୁ ଆସ୍ଥ୍ବା ଯାତ୍ରୀମାନଙ୍କୁ ବିମାନ ବନ୍ଦରରେ ଯାଞ କରାଯାଉଛି

ଓୟୁଏଟିଠାରୁ ଏକ କିଲୋମିଟର ଅଞ୍ଚଳକୁ ସଂକ୍ରମିତ ଅଞ୍ଚଳ ଭାବେ ଚିହ୍ଟ କରାଯାଇଛି